ବ୍ରହ୍କପୁର ମହାନଗର ନିଗମ କେନ୍ଦ୍ର ସରକାରଙ୍କର ଓଡ଼ିଏଫ୍ ପ୍ଲସ୍ ପ୍ଲସ୍ ପ୍ରମାଶପତ୍ର ପାଇଛି

ମାତ୍ର ଏହି କଟକଶାକୁ ନମାନି କେତେକ ଟ୍ରଲର କଟକଶା ଅଞଳରେ ମାରୁ ଥିବା ଯୋଗୁ ଟ୍ରଲର ମାଡରେ ଏହିସବୁ କଇଁଛ ମରୁଥିବା କୁହାଯାଉଛି